ଏହି ଅବସରରେ ନେତାଜୀଙ୍କ ସାହସ ବିରତ୍ୱ ଓ ଦେଶପ୍ରେମକୁ ସ୍ମରଣ କରି ଦେଶ ତାଙ୍କ ଅମ୍ଳାନ ସ୍ଦୁତି ପ୍ରତି ଶ୍ରଦ୍ଧାଞ୍ଞଳି ଅର୍ପଣ କରାଯାଉଛି

ସେହିପରି ଉପରାଷ୍ଟ୍ରପତି ଏମ୍ ଭେଙିୟା ନାଇଡୁ ନେତାଜୀଙ୍କ ବୀରତ୍ୱ ନିଷ୍ବା ଓ ବଳିଦାନକ୍ ସୁରଣ କରିଛନ୍ତି

ଆକି ଏହା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟଭାବେ ପରିଛିତ

ସଶସ୍ତ ସଂଗ୍ରାମର ମହାନାୟକ ନେତାଜୀଙ୍କ ସାହସ ବୀରତ୍ୱ ଓ ଆତ୍ମ ବଳିଦାନର ଗାଥା ଅତୁଳନୀୟ

କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଅନାବରଣ କରିଛନ୍ତି

ଟିକାକରଣ କ୍ଷେତ୍ରରେ ଓଡିଶା ସାରା ଦେଶରେ ଓଡିଶା ତୂତୀୟ ସ୍ରାନ ଅଧିକାର କରିଛି